ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଷ୍ଣଠାରେ ଆଜି ଦ୍ୱିତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଛି ପିଏମ୍ କିଷାନନିଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ପିଏମ୍ କିଷାନ ଯୋଜନାର ଦ୍ୱିତୀୟ କିସ୍ତି ଆର୍ଥିକ ସହାୟତା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଦାନ କରିଛନ୍ତି

କୃଷକମାନେ କହିଛନ୍ତି ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ସେମାନେ ନିକ୍କର ପ୍ରାପ୍ୟ ଠିକ୍ ସମୟରେ ପାଇପାରୁଛନ୍ତି ଯାହାକି ତାଙ୍କର ଉତ୍ପାଦ ବୃଦ୍ଧି ଦିଗରେ ସାହାଯ୍ୟ କରୁଛି ଜଣେ ଚାଷୀ କହିଛନ୍ତି ପିଏମ୍ କିଷାନ ଯୋଜନା ଏବଂ ଶସ୍ୟ ବିବିଧିକରଣ ଯୋଜନାରେ ସେ ସରକାରଙ୍କ ଦ୍ୱାରା ସ୍ଥାପିତ ମଣ୍ଡି ବାହାରେ ମଧ୍ୟ ନିଜର ଉତ୍ପାଦ ବିକ୍ରି କରିପାରି ଅଧିକ ଅର୍ଥ ଉପାର୍ଜନ କରିପାର୍ଚ୍ଚନ୍ତି

ପଶ୍ଚିମବଙ୍ଗର କୃଷକ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦ୍ରଃଖ ପ୍ରକାଶ କରିଛନ୍ତି ସେହିଭଳି କେତେକ ରାଜନୈତିକ ଦଳ ମଧ୍ୟ ନୃତନ କୃଷି ଆଇନ୍ଗୁଡ଼ିକୁ ବିରୋଧ କରି ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି କଷ୍ଟ୍ରାକ୍ ଫାର୍ମିଂ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଚାଷୀମାନେ ଏଥିଲାଗି ଚୁକ୍ତି ସ୍ୱାକ୍ଷର କଲେ ସେମାନଙ୍କର କମି ନିଜ ଅକ୍ତିଆରରୁ ଚାଲିଯିବ ବୋଲି କେତେକ ଲୋକ ମିଥ୍ୟା ଓ ଗୁଜବ ପ୍ରଚାର କରୁଛନ୍ତି ସେ କହିଛନ୍ତି ଦେଶବ୍ୟାପୀ କୃଷକମାନଙ୍କର କୃଷିଖର୍ଚ୍ଚକୁ ହ୍ରାସ କରିବା ଉପରେ ପ୍ରାଧାନ୍ୟ ଦେଇ ସରକାର କେତେକ ପଦକ୍ଷେପ ନେଇଛନ୍ତି ଏହାଛଡ଼ା ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ନିମଯୁକ୍ତ ୟୁରିଆ ଓ ସୋଲାର ପମ୍ପ ଯୋଗାଇ ଦେବାଭଳି ଯୋଚ୍ଚନାମାନ ଆରମ୍ଭ କରାଯାଇଛି ଚାଷୀମାନଙ୍କୁ ଏକ ଉନ୍ତ ଶସ୍ୟବିମା ଯୋଜନା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ପିଏମ୍ ଫସଲବିମା ଯୋଜନା ଆରମ୍ଭ କରିଛନ୍ତି ଏବଂ ଏହାଦ୍ୱାରା କୋଟି କୋଟି ଚାଷୀ ଉପକୃତ ହେଉଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶବ୍ୟାପୀ ଚାଷୀମାନେ ନିଜ ଶସ୍ୟର ଉପଯୁକ୍ତ ମୂଲ୍ୟ ଯେଭଳି ପାଇବେ ତାହା ସୁନିଶ୍ଚିତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ସେହିଭଳି ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରି ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ଼ଗୁଣା ବୃଦ୍ଧି କରିଛନ୍ତି ଏବଂ ଏହି ମୂଲ୍ୟ ଅନ୍ତ୍ଯାୟୀ ଚାଷୀମାନଙ୍କଠାର୍ଚ ସେମାନଙ୍କର ଶସ୍ୟ ଗ୍ରହଣ କରାଯାଉଛି ସରକାର ଦେଶବ୍ୟାପୀ ଅନ୍ଲାଇନ୍ରେ ଏକ ହଜାରରୁ ଊର୍ଦ୍ଧ୍ୱ କୃଷିମଣ୍ଡି ସ୍ଥାପନ କରିଛନ୍ତି

ପିଏମ୍ ଜୟ ସେହତ୍ ଜାନ୍ମୁ କାଶ୍ମୀର୍ର ସମସ୍ତ ଅଧିବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଙ୍କି ଭର୍ଚ୍ୟୁଆଲ୍ ମୋଡ୍ରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ କୟ ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏହି ଯୋଜନା ମାଧ୍ୟମରେ ସମସ୍ତ ବ୍ୟକ୍ତି ଓ ସମ୍ପ୍ରଦାୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସହ ଅର୍ଥନୈତିକ ସୁରକ୍ଷା ଏବଂ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ

ଦେଶବ୍ୟାପୀ ପିଏମ୍ ଜୟ ଯୋଜନା ଅଧୀନରେ ପଞ୍ଜିକୃତ ହୋଇଥିବା ହସ୍କିଟାଲ୍ଗୁଡ଼ିକ ଏହି ସେବା ଯୋଗାଇ ଦେବ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏବଂ ଜାମ୍ମୁ କାଶ୍ମୀର୍ର ଉପରାଜ୍ୟପାଳ ମନୋଚ୍ଚ ସିହ୍ନା ଏହି ଅବସରରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି

ଏହା ମଧ୍ୟରେ ସବୁଠାରୁ ଅଧିକ ହେଉଛି ଦୁଇଚକିଆ ଯାନ କନିତ ଦୁର୍ଘଟଣା

ବିଶେଷଜ୍ଞଙ୍କ ମତରେ ଭାରତରେ ତ୍ରୁଟିପୂର୍ଣ୍ଣ ଲାଇସେନ୍ନ ବ୍ୟବସ୍ଥା ଉପଯୁକ୍ତ ତାଲିମ୍ର ଅଭାବ ହେଲମେଟ୍ ନ ପିନ୍ଧିବା ଆଦି କାରଣ ଯୋଗୁଁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ସ୍ବଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ପ୍ରତ୍ୟକ୍ଷ ପ୍ରସାରଣ ମଧ୍ୟ ହେବ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

କୋଭିଡ୍ ଟିକା କୋଭିଡ୍ ଟିକା ଉପଲବ୍ଧ ହେବା ମାତ୍ରେ ଏହାର ତୁରନ୍ତ ବର୍ଷନ ଓ ଅଗ୍ରାଧିକାର ଗୋଷ୍ଠୀ ଗୁଡ଼ିକୁ ଚିହ୍ନଟ କରି ଟିକାକରଣ କାର୍ଯ୍ୟକୁ ଠିକ୍ ପରିଚାଳନା କରିବା ପାଇଁ କେନ୍ଦ୍ର ସରକାର ଗତକିଛି ମାସ ଧରି କଠିନ ପରିଶ୍ରମ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି

ଏହି ଅଗ୍ରାଧିକାର ଗୋଷ୍ଠୀରେ ସ୍ୱାସ୍ଥ୍ୟ କର୍ମୀ ପରିମଳ କର୍ମଚାରୀ ଏବଂ କରୋନା ସଂକ୍ରମିତଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି ସାରା ଦେଶରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ସୁପାରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ କାରି ରହିଥିବା ବେଳେ ଏଥିପାଇଁ ଟିକାକରଣ ପରିଚାଳକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି କୋଭିଡ୍ ଟିକା ବଣ୍ଟନଓ ପରିଚାଳନା ବିଷୟରେ ପ୍ରଶିକ୍ଷଣ ଦେବାପାଇଁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ବିଷୟ ଉନ୍ନିତ ହୋଇଛି ଏହି ପ୍ରଶିକ୍ଷଣ ବିଷୟ ମଧ୍ୟରେ ସମୁଦାୟ ଟିକାକରଣ କାର୍ଯ୍ୟର ସୁପାରିଚାଳନା ଶୀତଳଭଣ୍ଡାରରେ ଟିକାକୁ ସାଇତି ରଖିବା କୋ ୱିନ୍ ଆପ୍ ମାଧ୍ୟମରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଆଦି ଅନ୍ତର୍ଭ୍ଭକ୍ତ କରାଯାଇଛି

କେନ୍ଦ୍ର ସରକାର ଗଠନ କରଥିବା ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ପରାମର୍ଶ କ୍ରମେ ଟିକା ପରିଚାଳନା କାର୍ଯ୍ୟକ୍ରମ ଜାରି ରହିବ

କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ସିରିଜ୍ର ଦ୍ୱିତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆଜି ମେଲବୋର୍ଣ୍ଣଠାରେ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲେ ଏହି ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳର ଶୁବାମାନ ଗିଲ୍ ଓ ମହମ୍ମଦ ଶିରାଜ ତାଙ୍କ ପ୍ରଥମ ଆନ୍ତର୍ଜାତିକ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍ରେ ଖେଳୁନାହାନ୍ତି ରବିନ୍ଦ ଜାଡେଜ୍ଞା ଓ ରିଶବ ପନ୍ଚୁଙ୍କୁ ଏହି ଟେଷ୍ଟ ମ୍ୟାଚ୍ରେ ଦଳରେ ସାମିଲ କରାଯାଇଛି ଆଜି ବ୍ୟାଟିଂ ଆରମ୍ଭ କରି ଅଷ୍ଟ୍ରେଲିଆ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି

ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଦୁଇଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଜଶପ୍ରୀତ ବୁମ୍ରା ଗୋଟିଏ ଓ୍ୱିକେଟ୍ ହାସଲ କରିଛନ୍ତି